ଏହି ବିଲ୍ରେ ଧର୍ଷଣକାରୀଙ୍କ ବିରୋଧରେ ଅତି କଠୋର ଦଶ୍ତବିଧାନର ବ୍ୟବସ୍ଥା ରହିଛି

ଆବଶ୍ୟକ ସ୍ଥଳେ ଏହା ଆଜୀବନ କାରାଦଣ୍ଡରେ ପରିଣତ ହୋଇପାରେ

ବିଲ୍ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିକୁ କହିଛନ୍ତି ଯେ ଏହି ବିଲ୍ର ପ୍ରଭାବ ସୁଦ୍ରର ପ୍ରସାରି ହେବ ଏଥିରେ ଅତି କଠୋର ଦଶ୍ଚବିଧାନର ବ୍ୟବସ୍ଥା ଥିବାରୁ ଏଭଳି ଅପକର୍ମରେ ଲିପ୍ତ ବ୍ୟକ୍ତି ସାବଧାନ ରହିବେ ଧର୍ଷଣ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ୍ ସ୍ୱତନ୍ତ ଅଦାଲତମାନ ଦେଶରେ ସ୍ଥାପନ କରାଯିବ ଏବଂ ମହିଳା ବିଚାରପତିମାନଙ୍କ ଦ୍ୱାରା ଏସବ୍ର ମାମଲାର ବିଚାର କରାଯିବ ବୋଲି ଶ୍ରୀ ରିଜିଜ୍ କହିଛନ୍ତି ଅହିର ଲିଞ୍ଚିଂ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର କହିଛନ୍ତି ଯେ ଯେଉଁମାନେ ସଂଘବଦ୍ଧ ଭାବେ ଅନ୍ୟମାନଙ୍କୁ ହତ୍ୟା କରୁଛନ୍ତି ସେମାନଙ୍କୁ ମୃତ୍ୟୁ ଦଶ୍ଚରେ ଦଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ବିଲ୍ ଆଣିବେ ମହାରାଷ୍ଟ୍ରର ୟବତ୍ମାଲ୍ରୁ ନାଥଯୋଗୀ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ ଶ୍ରୀ ଅହିରଙ୍କ ଭେଟିବା ଅବସରରେ ସେ ଏ କଥା କହିଛନ୍ତି ଏକ ସଭ୍ୟ ସମାଜରେ ମିଳିତ ଭାବେ ଆଇନ୍କୁ ହାତକୁ ନେବା ଏବଂ ଅନ୍ୟକୁ ହତ୍ୟା କରିବା ଗ୍ରହଣୀୟ ନୃହେଁ ଏହାକୁ ରୋକିବା ପାଇଁ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିବାକୃ ସରକାର ପ୍ରୟାସ କର୍ରଛନ୍ତି ବୋଲି ଶ୍ରୀ ଅହିର ପ୍ରତିନିଧି ଦଳକୁ କହିଛନ୍ତି ଡିଏସି ପାଟ୍ନରସିପ୍ ପ୍ରତିରକ୍ଷା ସାମଗ୍ରୀ ଆହରଣ ପରିଷଦ ବା ଡିଏସି ପ୍ରତିରକ୍ଷା ବାହିନୀକୁ ନିର୍ଦ୍ଧାରିତ ସମୟରେ ଅସ୍ତଶସ୍ତ ଓ ଯନ୍ତପାତି ଯୋଗାଣ ସଂକ୍ରାନ୍ତ ଏକ ଅଂଶିଦାରୀ ବ୍ୟବସ୍ଥାକୁ କାର୍ଯ୍ୟକାରି କରିବାକୁ ଅନୁମୋଦନ ଦେଇଛି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୃଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଯେ ପ୍ରସ୍ତୁତ ହୋଇଥିବା ଏହି ବ୍ୟବସ୍ଥା ମାଧ୍ୟମରେ ଦେଶରେ ଅଧିକରୁ ଅଧିକ ପ୍ରତିରକ୍ଷା ଉପକରଣ ଓ ଅସ୍ତ୍ରଶସ୍ତ ନିର୍ମାଣ କରିବା ସହ ଏଥିରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ମଧ୍ୟ ରଖାଯାଇଛି ଭବିଷ୍ୟତରେ ସେନା ଲୋଡ଼ୁଥିବା ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାଧୁନିକ ଅସ୍ତଶସ୍ତ ଭାରତରେ ତିଆରି କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ସେଥିପାଇଁ ମେକ୍ଇନ୍ ଇଷ୍ଠିଆ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ଉଦ୍ୟୋଗକୁ ପ୍ରୋସାହିତ କରାଯାଉଛି ନୌସେନାରେ ବ୍ୟବହାର ହେବାକୁ ଥିବା ହେଲିକେପୂର କିଣିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମଧ୍ୟ ଡିଏସି ଅନୁମୋଦନ କରିଛି

ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ତୁଙ୍ଗ ନେତାମାନେ ଏଥିରେ ଯୋଗ ଦେବେ ମିଳିଥିବା ଖବର ଅନୁସାରେ ଏହି ବୈଠକ ନିମନ୍ତେ ନିର୍ଦ୍ଦିଷ୍ଟ ଭାବେ କୌଣସି ବିଷୟବସ୍ତୁ ଧାର୍ଯ୍ୟ ହୋଇନାହିଁ

ଲୋକସଭାରେ ଏନ୍ଡିଏ ର ବିକୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବଧାଇ ଜଣାଇ ଏକ ପ୍ରସ୍ତାବ ଏହି ବୈଠକରେ ଗ୍ରହିତ ହୋଇପାରେ ବୋଲି ସ୍ଚନା ମିଳିଛି ଆସାମ ବିଜେପି ଆସାମରେ ଶାସକ ଭାରତୀୟ ଜନତାପାର୍ଟି ପକ୍ଷର୍ତ କୃହାଯାଇଛି ଯେ ନ୍ତ୍ରଆକରି ଆସିବାକୁ ଥିବା ଜାତୀୟ ନାଗରିକ ରେଜିଷ୍ଟର ଏନ୍ଆର୍ସି କଂଗ୍ରେସ ଭୋଟ୍ ବ୍ୟାଙ୍କ୍ର ଅବସାନ ଘଟାଇବ ଦଳର ମୁଖପାତ୍ର ସୟେଦ୍ ମମିନୁଲ୍ ଆଓଲ୍ ଆକାଶବାଣୀକୁ କହିଛନ୍ତି ଏହି ନାଗରିକ ରେଜିଷ୍ଟର ଧର୍ମଭିତ୍ତିରେ ପ୍ରସ୍ତୁତ କରାଯାଇ ନାହିଁ କିଏ ଭାରତୀୟ ଏବଂ କିଏ ଅଣଭାରତୀୟ ତାହାକୁ ଏହି ରେଜିଷ୍ଟର ଚିହ୍ରଟ କରିଛି ଜାତୀୟ ନାଗରିକ ରେଜିଷ୍ଟର ଜରିଆରେ ବିଜେପି ରାଜନୀତିକ ଖେଳ ଖେଳୁଛି ବୋଲି ରାଜ୍ୟ କଂଗ୍ରେସ ସଭାପତି ରିପୁନ୍ ବୋରା ଅଭିଯୋଗ କରିଛନ୍ତି

ସ୍କିଲ୍ ପ୍ରଧାନ ଦେଶରେ ତାଲିମ୍ପ୍ରାପ୍ତ ଲୋକଶକ୍ତି ସୃଷ୍ଟି କରିବା ପାଇଁ ଉଦ୍ୟୋଗ ସମ୍ବହ ଅର୍ଥବ୍ୟୟ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଜଣାଇଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଦକ୍ଷତା ବିକାଶ ସଂକ୍ରାନ୍ତ ଏକ ରୋଡ୍ ଶୋ କୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଶିକ୍ଷା ବ୍ୟବସ୍ଥା ଏବଂ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଭିତରେ ଏକ ଅନ୍ତର ରହିଛି

ଘରୋଇ ଶିଳ୍ପ ସଂସ୍ଥାକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ବାଣିଜ୍ୟ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଅର୍ଥମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି ପିଏମ୍ ଇମ୍ରାନ୍ ସଦ୍ୟ ଶେଷ ହୋଇଥିବା ପାକିସ୍ତାନ ଜାତୀୟ ଆସେମ୍ବଲି ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ତେହେରିକ୍ ଇ ଇନ୍ସାଫ୍ ଦଳର ଅଧ୍ୟକ୍ଷ ଇମରାନ୍ ଖାଁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥାବାର୍ତ୍ତା କରିବା ସହ ତାଙ୍କୁ ବଧେଇ ଜଣାଇଛନ୍ତି ପାକିସ୍ତାନରେ ଇମ୍ରାନ୍ଙ୍କ ନେତୃତ୍ୱରେ ଗଣତନ୍ତ୍ର ଆହୁରି ମଜବୂତ୍ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ଆମେରିକାର ବାଣିଜ୍ୟ ସଚିବ ୱିଲ୍ବର ରସ୍ ୱାଶିଂଟନ୍ଠାରେ କହିଛନ୍ତି ଯେ ତାଙ୍କ ଦେଶର ଏହି ନିଷ୍ପଭି ଭାରତ ପାଇଁ ବିଶେଷ ଗୁରୁତ୍ୱପୂର୍୍ଣ କାରଣ ଏହା ଆମେରିକାର ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥାରେ ଉଚ୍ଚ ଆସନ ପାଇଛି

ଇଣ୍ଡିଆ ନେପାଲ ସମିଟ୍ ପ୍ରଥମ ଭାରତ ନେପାଳ ପ୍ରବୁଦ୍ଧ ମଣ୍ଡଳୀ ବା ଥିଙ୍କ୍ଟ୍ୟାଙ୍କ୍ର ପ୍ରଥମ ଶିଖର ବୈଠକ ଆଜି କାଠମାଣ୍ଡୁଠାରେ ଆରମ୍ଭ ହେବ ଦୁଇ ଦେଶ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଏଥିରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ଜିଏସ୍ଟି ରିଟର୍ଣ୍ଣ ଫର୍ମ କେନ୍ଦ୍ର ସରକାର କିଏସ୍ଟି ରିଟର୍ଣ୍ଣ ଫର୍ମର ଏକ ଚିଠା ଉନ୍କୋଚନ କରିଛନ୍ତି ସହଜ ଓ ସୁଗମ ନାମରେ ପରିଚିତ ଏହି ଫର୍ମ ସମ୍ପର୍କରେ ସମ୍ପୁକ୍ତ ବିଭିନ୍ନ ପକ୍ଷଙ୍କଠାରୁ ମତାମତ ଲୋଡ଼ା ଯାଇଛି କେନ୍ଦ୍ରୀୟ ପରୋକ୍ଷ ଟିକସ ବୋର୍ଡ ଓ ସୀମା ସୁରକ୍ଷା ପକ୍ଷରୁ ଜାରି ହୋଇଥିବା ସହଜ ଫର୍ମରେ କେବଳ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଉଥିବା ସାମଗ୍ରୀ ସମ୍ପର୍କରେ ତଥ୍ୟ ଦିଆଯିବ ଅପର ପକ୍ଷରେ ସୁଗମରେ ଉଭୟ ଖାଉଟି ଏବଂ ବ୍ୟବସାୟିକ କାରବାର ସଂକ୍ରାନ୍ତ ରିଟର୍ଣ୍ଣ ତଥ୍ୟ ଦାଖଲ କରିହେବ

ଅଧିନାୟକ ନିପୁନ୍ ଧନଞ୍ଜୟଙ୍କ ବ୍ୟାଟିଙ୍ଗ୍ ନିଷ୍ପଭି ବିଫଳ ହୋଇଥିଲା